ପ୍ରଧାନମନ୍ତ୍ରୀ ଘୂର୍ଣ୍ଣିବାତ୍ୟା ଅମ୍ପନ୍ କନିତ କ୍ଷୟକ୍ଷତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକି ଓଡ଼ିଶା ଓ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ଟ୍ୱିଟ୍ ଜରିଆରେ ଏହି ସ୍ବଚନା ଦିଆଯାଇଛି ସେ ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରିବେ ଏବଂ ସମୀକ୍ଷା ବୈଠକରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ କହିଛନ୍ତି ଅମ୍ପନ୍ ଘୂର୍ଣ୍ଣି ବାତ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରତିବଦ୍ଧ

ବରିଷ୍ଠ ସରକାରୀ କର୍ମକର୍ତ୍ତାମାନେ ତଦାରଖ କରୁଛନ୍ତି ଓ ପଶ୍ଚିମବଙ୍ଗ ସରକାରଙ୍କୁ ସହଯୋଗ କରୁଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଅମ୍ପନ୍ ଘୂର୍ଣ୍ଣିବାତ୍ୟା ଯୋଗୁଁ ପଶ୍ଚିମବଙ୍ଗରେ ଯେଉଁସବୁ କ୍ଷୟକ୍ଷତି ସ୍କଟିଛି ସେଗୁଡ଼ିକର ଦୃଶ୍ୟ ସେ ବିଭିନ୍ନ ସୂତ୍ରରୁ ଦେଖିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ରାକ୍ୟର ଜନସାଧାରଣଙ୍କ ସୁଖ ଓ ସମୃଦ୍ଧି ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି

ରେଳ ମନ୍ତ୍ରଣାଳୟର ନିଷ୍ପଭି ଅନୁଯାୟୀ ଦେଶର ବିଭିନ୍ନ ଅଞ୍ଚଳରେ ଥିବା ଟିକଟ ରିଜର୍ଭଭେସନ୍ କାଉଣ୍ଟରଗୁଡ଼ିକ ବିଭିନ୍ନ ପର୍ଯ୍ୟାୟରେ ଖୋଲିବ ଏ ନେଇ ବିଭିନ୍ନ ଅଞ୍ଚଳର ଆବଶ୍ୟକତାକୁ ପ୍ରାଧାନ୍ୟ ଦେବାକୁ କୁହାଯାଇଛି

ପୂର୍ବରୁ କେବଳ ଆଇଆର୍ସିଟିସି ମାଧ୍ୟମରେ ଅନ୍ଲାଇନ୍ରେ ଟିକେଟ୍ ବିକ୍ୟ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ଆହୁରି ସହଜ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ଅନ୍ୟ ପକ୍ଷରେ ସମସ୍ତ ପ୍ରକାର ଟ୍ରେନ୍ ଯାତ୍ରାରେ ସାମାଜିକ ଦୂରତା ଏବଂ ସ୍ୱଚ୍ଚତା ନିର୍ଦ୍ଦେଶାବଳୀ ଅବଲମ୍ଭନ କରିବାକୁ କୁହାଯାଇଛି ମନ୍ତ୍ରଣାଳୟ କହିଛି ପୂର୍ବ ଭଳି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ଗୁଡ଼ିକ ସ୍ଥାନୀୟ ରାଜ୍ୟସରକାରଙ୍କ ଆବଶ୍ୟକତା ନେଇ ଯାତାୟତ କରିବ ଜାଭଡେକର ଏକ ଅନନ୍ୟ ଜନସମ୍ପର୍କ କାର୍ଯ୍ୟକ୍ରମ ସ୍ୱରୂପ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଦେଶର ଗୋଷୀ ବେତାର କେନ୍ଦ୍ରଗୁଡ଼ିକ ସହ ଆଲୋଚନା କରିବେ

ଏହା ଉଭୟ ହିନ୍ଦୀ ଓ ଙ୍ଗରାଜୀରେ ପ୍ରସାରିତ ହେବ

ସୂଚନା ଯୋଗ୍ୟ ଦେଶରେ ପ୍ରଥମଥର ଲାଗି ଗୋଷ୍ଠୀ ବେତାର କେନ୍ଦ୍ର ମାଧ୍ୟମରେ ଏକାସଙ୍ଗରେ ମନ୍ତ୍ରୀ ସମ୍ବୋଧନ କରିବାକୁ ଯାଉଛନ୍ତି ଶ୍ରମିକ ରାଜ୍ୟ ଭିତରେ ହେଉ କିମ୍ବା ରାଜ୍ୟ ବାହାରୁ ଜଣେବି ଶ୍ରମିକ ଚାଲି ଚାଲି ଆସିବା ଉଚିତ୍ ନୁହେଁ ବୋଲି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କହିଛନ୍ତି ଏହି ମର୍ମରେ ସେ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶନାମା ଜାରି କରି କହିଛନ୍ତି ସମସ୍ତ ଶ୍ରମିକଙ୍କୁ ସେମାନଙ୍କ କନ୍ମ ମାଟିରେ ପହଞ୍ଚାଇବା ପାଇଁ ଟ୍ରେନ୍ ବ୍ୟବସ୍ଥା କରାଯିବ ଯେଉଁ ରୁଟ୍ରେ ଟେନ୍ ଚାଲୁ ନ ଥିବ ସେଠାରେ ବସ୍ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରମିକମାନଙ୍କୁ ଚାଲି ଚାଲି ନ ଆସିବା ପାଇଁ ଅନୁରୋଧ କରିବା ସହ ଏହା ସରକାରଙ୍କ ଦାୟିତ୍ୱ ବୋଲି ସ୍କଚାଇ ଦେଇଛନ୍ତି

ଆମେରିକା କରୋନା ସମ୍ପ୍ରତି ବିଶ୍ୱରେ କରୋନା ଭୂତାଣୁ ସଂକ୍ରମଣ ଭୟାବହ ସ୍ଥିତିରେ ପହଞ୍ଚିଥିବା ବେଳେ ଆମେରିକାରେ ସର୍ବାଧିକ ମୃତ୍ୟୁ ବରଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ୍ଚ ଟ୍ରମ୍ପ୍ ଏହି ସଂକ୍ରମଣରେ ପ୍ରାଣ ହରାଇଥିବା ନାଗରିକଙ୍କ ଉଦ୍ଦେଶ୍ୟରେ ତିନି ଦିନ ପାଇଁ ଦେଶର ଜାତୀୟ ପତାକା ଅର୍ଦ୍ଧନମିତ ରହିବ ବୋଲି ଘୋଷଣା କରିଛନ୍ତି ଏକ ଟ୍ୱିଟ୍ରେ ସେ କହିଛନ୍ତି ଆସନ୍ତା ସୋମବାରଠାରୁ ବୁଧବାର ଯାଏଁ ସେଠାକାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ

ରାଷ୍ଟ୍ରପତି ଟ୍ରମ୍ମ୍ କହିଛନ୍ତି ଦେଶ ପ୍ରତି ନିଜର କର୍ତ୍ତବ୍ୟ ନିଷ୍ଣା ପ୍ରଦର୍ଶନ କରିଥିବା ସେନା ପ୍ରତି ଏହା ଶ୍ରଦ୍ଧାଞ୍ଜଳୀ ହେବ

ଏହି ଅବସରରେ କେନ୍ଦ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍କର ହର୍ଷବର୍ଦ୍ଧନ ଗତକାଲି ବିଭିନ୍ନ ଜନସ୍ୱାସ୍ଥ୍ୟ ପ୍ରସଙ୍ଗରେ ଖୋଲା ଆଲୋଚନା ପାଇଁ ଗଠନ କରାଯାଇଥିବା ଓ୍ୱେବିନାର ସିରିଜ୍ ଧାରାର ଉଦ୍ଘାଟନ କରିଛନ୍ତି ଦୁଇ ବର୍ଷ ତଳେ ଆରୟ ହୋଇଥିବା ଏହି ଯୋଜନା ଦ୍ୱାରା ଦେଶର ସବୁଠୁ ଗରିବ ପରିବାର ଗୁଡ଼ିକ ମଧ୍ୟରେ ଏକକୋଟି ଲୋକଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଯିବ ଏକ ଗୁରୁତ୍ୱପୂର୍ଣ୍ଣ ଉପଲହି ବୋଲି ସେ କହିଛନ୍ତି

ଆତ୍ମନିର୍ଭର ଭାରତ ଅଭିଯାନର ଅଂଶଭାବେ ପରିଗଣିତ ଗେଲ୍ ଇଣ୍ଡିଆ ପ୍ରାକୃତିକ ପାଇପ୍ଲାଇନ୍ ପ୍ରକଳ୍ପର ଏକ ହଜାର କୋଟି ଟଙ୍କାରୁ ଅଧିକ ପାଇପ୍ଲାଇନ୍ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି ସେହିପରି ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ଜଗଦିଶପୁର ହଳଦିଆ ଏବଂ ବୋକାରୋ ଧାମରା ପ୍ରକଳ୍ପ କାମ ପୁଣି ଆରମ୍ଭ ହୋଇଛି